ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସଂକଟ ସମୟରେ ଭାରତର ବିଜ୍ଞାନ ପ୍ରତିଷାନ ଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ପାଇଁ ସମଗ୍ର ଦେଶ ସେମାନଙ୍କୁ ସମ୍ମାନ ଦୂଷ୍ଟିରେ ଦେଖୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଦେଶର ଯୁବସମାଜ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ଓ ସେମାନଙ୍କର ବିଜ୍ଞାନ ପ୍ରତି ରୁଚି ବଢ଼ିବ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ' ଗବେଷଣାଗାର ଗୁଡ଼ିକ ଦ୍ୱାରା ପରୀକ୍ଷାକୁ ସହାୟତା କରିବା ଓ ସେଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସମ୍ମୁଖରେ ଆକି ଅନେକ ନୂଆ ଚ୍ୟାଲେଞ୍ଜ ଓ ଲକ୍ଷ୍ୟମାନ ଆସି ଉପସ୍ଥିତ ହୋଇଛି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଭିଜନକୁ ଆଗେଇ ନେବା ପାଇଁ ଦେଶକୁ ନ୍ତଆ ମାନକ ର ବିକାଶ କରିବାକୁ ହେବ ଶ୍ରୀ ମୋଦି କହିଛନ୍ତି ଆମେ ଯେଉଁଭଳି ମାନକ ନିର୍ଦ୍ଧାରଣ କରିବା ତାହା ଦେଶର ଦକ୍ଷତା ବିକାଶରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଆମେ ଯେଉଁଭଳି ମାନକ କାର୍ଯ୍ୟକାରୀ କରିବା ତାହା ବିଶ୍ୱରେ ଭାରତ କିଭଳି ଭୂମିକା ଗ୍ରହଣ କରିବ ତାହା ସ୍ଥିର କରିବ ପରିମାପ ବିଜ୍ଞାନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆମେ ଗ୍ରହଣ କରିବାକୁ ଥିବା ପଦ୍ଧତି ପାଇଁ ଭିଭିମି ଯୋଗାଇବ ସେ କହିଛନ୍ତି ଏହା ବିଶ୍ୱରେ ଭାରତରେ ନିର୍ମିତ ସାମଗ୍ରୀ ଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି କରିବ ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ଭାରତୀୟ ସାମଗ୍ରୀ ପ୍ରତି ଚାହିଦା ବୃଦ୍ଧି ଉପରେ ଗ୍ରର୍ତ୍ୱ ଦିଆଯାଇପାରିବ ନାହିଁ ଏହା ସହିତ ଭାରତୀୟ ସାମଗ୍ରୀ କେତେଦ୍ୱର ଗ୍ରହଣଯୋଗ୍ୟ ହେବ ତାହାପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଦେଶରେ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନରେ ସହାୟତା କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଶିକ୍ଷଭିତ୍ତିକ ରାଷ୍ଟ୍ରର୍ ଖାଉଟୀ ଭିତ୍ତିକ ରାଷ୍ଟ୍ରଆଡକୁ ଅଗ୍ରସର ହେଉଛି ବିଶ୍ୱରେ ଭାରତୀୟ ବ୍ରାଣ୍ଡର ପଦାର୍ଥଗ୍ରଡ଼ିକ ପ୍ରତି ଚାହିଦା ବୃଦ୍ଧି ଦେଶର କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ ପାଇଁ ପଥ ଖୋଲିଦେବ ଏହାଦ୍ୱାରା ରପ୍ତାନୀ ଓ ଆମଦାନୀରେ ବୃଦ୍ଧି ଘଟିବ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜ୍ଞାନ ବୈଷୟିକ ଜ୍ଞାନ ଓ ଶିଳ୍ପ ଭ୍ୟାଲ୍ରଚେନ୍ କୌଣସି ଏକ ଦେଶର ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥାଏ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଓ ସିଏସ୍ଆଇଆର୍ ମହାନିର୍ଦ୍ଦେଶକ ଶେଖର ମଣ୍ଡେ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ଗଭ୍ କୋବିଡ ଭାକ୍ସିନ ସରକାର କହିଛନ୍ତି ଭାରତରେ ଦିଆଯିବାକୁ ଥିବା କୋବିଡ୍ ପ୍ରତିଷେଧକ ଗୁଡ଼ିକ ଅନ୍ୟ ଦେଶ ଗୁଡ଼ିକର ପ୍ରତିଷେଧକ ଭଳି ଫଳପ୍ରଦ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ ପ୍ରତିଷେଧକ ସମ୍ଭନ୍ଧୀୟ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଏହା କହିଛି ମନ୍ତ୍ରଶାଳୟ କହିଛି ପ୍ରତିଷେଧକ ଯେପରି ନିରାପଦ ରହିବ ଓ ଫଳପ୍ରଦ ହେବ ସେଥିପାଇଁ ଏହାର ବିଭିନ୍ ପର୍ଯ୍ୟାୟରେ ପରୀକ୍ଷାନିରୀକ୍ଷା କରାଯାଉଛି ପ୍ରଥମ ପର୍ଯ୍ୟାୟରେ କିଛି ନିର୍ଦ୍ଧିଷ୍ଟ ଗୋଷୀର ଲୋକମାନଙ୍କୁ ଅଗ୍ରାଧକାର ଭିତ୍ତିରେ ପ୍ରତିଷେଧକ ଦିଆଯିବ ଯେଉଁ ଲୋକମାନଙ୍କ ପ୍ରତି କୋବିଡ୍ ନାଇଷ୍ଟିନ୍ର ବିପଦ ସବୁଠୁ ଅଧିକ ସେମାନଙ୍କ ଅଗ୍ରାଧକାର ଭିଭିରେ ପ୍ରତିଷେଧକ ଦିଆଯିବ ଏହି ଶ୍ରେଣୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପେଶାଦାର ଓ କୋବିଡ୍ର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ରହିଛନ୍ତି

ମନ୍ତ୍ରଣାଳୟ କହିଛି ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ କୋବିଡ୍ ପ୍ରତିଷେଧକ ନେଇପାରିବେ କିନ୍ତୁ ଜଣେ ବ୍ୟକ୍ତି ନିଜକୁ କୋବିଡ୍ ଠାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷେଧକ ନେବାକୁ ପରାମର୍ଶ ଦିଆଯାଉଛି ତା'ଛଡା ଏହାଦ୍ୱାରା ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକାଯାଇପାରିବ କରୋନା ଭାଇରସ୍ ଏକୁପର୍ଟ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କରୋନା ପ୍ରତିଷେଧକକୁ ସରକାର ଅନୁମତି ପ୍ରଦାନ କରିଥିବାରୁ ଚିକିତ୍ସା ବିଶେଷଜ୍ଞମାନେ ଏହାକୁ ସ୍ୱାଗତ କରିଛନ୍ତି

ସେ କହିଛନ୍ତି ଏଥିପାଇଁ ଗବେଷଣା ଦେଶ ଭିତରେ କରାଯାଇଛି ଓ ଏହି ପ୍ରତିଷେଧକ ଗୁଡ଼ିକ ସମ୍ପର୍ଷ୍ଣ ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି ସେ କହିଛନ୍ତି ଏହି ପ୍ରତିଷେଧକ ଗୁଡ଼ିକ ଶସ୍ତାରେ ଉପଲହ୍ଧ ହେବ

ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍କିଟାଲରୁ ଲେଫ୍ଟନାଷ୍ଟ ଜେନେରାଲ ବେଦ୍ ଚର୍ତ୍ତ୍ବେଦୀ କହିଛନ୍ତି ସରକାର ଅନୁମୋଦନ କରିଥିବା ପ୍ରତିଷେଧକ ଗୁଡ଼ିକ ସମ୍ପୂର୍ଣ୍ଣ ନିରାପଦ ମେଦାନ୍ତ ମେଡିସିଟିର ଡକ୍କର ନରେଶ ତ୍ରେହାନ୍ କହିଛନ୍ତି ଏହି ପ୍ରତିଷେଧକର ଦ୍ରୁଇଟି ଡୋକ୍ ଦିଆଯିବା ପରେ ଏହା ସମ୍ପର୍ଶ୍ଣ ସୁରକ୍ଷା ପ୍ରଦାନ କରିବ